ପୋଲିଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମ୍ପନ୍ନ କରିବାକୁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି

ଏହି ପର୍ଯ୍ୟାୟରେ ବିଜେପିରୁ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ହର୍ଷ ବର୍ଦ୍ଧନ ମନେକା ଗାନ୍ଧି ନରେନ୍ଦ୍ର ସିଂହ ତୋମର କ୍ରିଶନପାଲ ଗୁର୍ଜର ଓ ରାଓ ଇନ୍ଦ୍ରଜିତ ସିଂହ ଅଛନ୍ତି ବିଜେପିର ଦିଲ୍ଲୀ ଶାଖା ସଭାପତି ମନୋଜ ତିୱାରୀ ଝାଡ଼ଖଣ୍ଡ ଶାଖା ସଭାପତି ଲକ୍ଷ୍ମଣ ଗିଲୱ୍ୱା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ପ୍ରଜ୍ଞା ସିଂହ ଠାକୁର ମଧ୍ୟ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଶ୍ରୀମତୀ ଶିଲା ଦିକ୍ଷୀତ ଦିଗ୍ବିଜୟ ସିଂହ ଭୁପିନ୍ଦର ସିଂହ ହୁଡ୍ଗା କ୍ୟୋତିରାଦିତ୍ୟ ସିନ୍ଧିଆ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ବିଜେନ୍ଦର ସିଂହ ପୂର୍ବତନ କ୍ରିକେଟ୍ର କୀର୍ଭି ଆଜାଦ ଓ ଗୀତା କୋରା ଅଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ଏହି ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କର୍ଚ୍ଛନ୍ତି ଆମ୍ ଆଦ୍ମୀ ପାର୍ଟି ପଙ୍କଜ ଗୁପ୍ତା ଆତିଶି ଦିଲ୍ଲୀପ ପାଶ୍ଡେ ଓ ରାଘବ ଚଢ଼ାଙ୍କୁ ଛିଡ଼ା କରାଇଥିବାରୁ ଦିଲ୍ଲୀରେ ବହୁମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି

କ୍ୟାମ୍ପନିଂ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି

ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ଭୋଟରମାନଙ୍କୁ ଆକୁଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭା ଓ ର୍ୟାଲିମାନ କର୍ତ୍ଥନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର କୃଶିନଗର ଓ ଦେଓରିଆ ଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଏଥି ସହିତ ମଧ୍ୟପ୍ରଦେଶର ଖଣ୍ଡୁଆ ଓ ଇନ୍ଦୋରରେ ମଧ୍ୟ ଆଜି ନିର୍ବାଚନ ସଭାରେ ଯୋଗଦେବେ ସେହିପରି ବିଏସ୍ପି ମୁଖ୍ୟ ମାୟାବତୀ ଆଜି ପଞ୍ଜାବର ଶହୀଦ ଭଗତ ସିଂ ନଗର ଜିଲ୍ଲାରେ ପ୍ରଚାର କରିବେ ୟୁପି ଗାଜିପୁର ପିଏମ୍ ରାଲି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ଏକ ନିର୍ବାଚନ ସଭାରେ କହିଛନ୍ତି ଯେ ତାଙ୍କ ସରକାର କ୍ଷମତାକୁ ଆସିଲେ ଜଳ ସମସ୍ୟା ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯିବ ସୋନଭଦ୍ରା ଜିଲ୍ଲାରେ ପାନୀୟ ଜଳସମସ୍ୟା ଓ ଶକ୍ତି ସଂକଟ ପାଇଁ ସେ କ୍ଷୋଭ ପ୍ରକାଶ କରିଥିଲେ ଅନ୍ୟ ଏକ ସଭାରେ ଶ୍ୱୀ ମୋଦି କଗେସ ସମାଜବାଦୀ ପାର୍ଟି ଓ ବହ୍ରଜନ ସମାଜପାର୍ଟିକ୍ତ ବିଭିନ୍ନ ପ୍ରସଙ୍ଗରେ ତୀବ୍ ସମାଲୋଚନା କରିଛନ୍ତି ଘାକିପୁରଠାରେ ବିଜୟ ସଂକଳ୍ପ ରାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସେଠାରେ ଯାହାକିଛି ଦ୍ରତ ବିକାଶ ହୋଇଛି ତାହା ବିଜେପି ଯୋଗୁଁ ସମ୍ଭବ ହୋଇଛି ବିରୋଧୀଦଳଗ୍ରଡ଼ିକ ସରକାରରେ ଥିଲାବେଳେ ସେଠାକାର ଚାଷୀ ଓ ଦରିଦ୍ର ଶ୍ରେଣୀଙ୍କ ପାଇଁ କିଛି କରାଯାଇନଥିବା ଶ୍ରୀ ମୋଦି ଅଭିଯୋଗ କରିଥିଲେ ଏମପି ରାହୁଲ ରାଲି ମଧ୍ୟପ୍ରଦେଶରେ ଏକ ନିର୍ବାଚନ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଚଳିତ ନିର୍ବାଚନ କଂଗ୍ରେସର ବିଚାରଧାରା ଓ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଚାରଧାରା ମଧ୍ୟରେ ଏକ ଲଢ଼େଇ ଖାରଗନ୍ଠାରେ ନିର୍ବାଚନ ସଭାରେ ଶ୍ରୀ ଗାନ୍ଧି ବିଜେପି ଆର୍ଏସ୍ଏସ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୃଦୟରେ ଘୃଶା ରଖିଥିବା ଅଭିଯୋଗ କରିଛନ୍ତି ତେବେ ସେ ଘୂଣାର ଜବାବ ପ୍ରେମରେ ଦେବେ ବୋଲି କହିଛନ୍ତି ସେ ମଧ୍ୟ ସୁଜାଲପୁର ଓ ଧର୍ଠାରେ ପ୍ରଚାର କରିଥିଲେ କଂଗ୍ରେସର ନ୍ୟାୟ ଯୋଜନା ଦ୍ୱାରା ସାଧାରଣଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇବା ସହିତ ଦେଶର ଅର୍ଥନୀତିର ପୁନରୁଦ୍ଧାର ହୋଇପାରିବ ବୋଲି ସେ କହିଚ୍ଛନ୍ତି ଜେକେ ଏନ୍କାଉଣ୍ଟର ଜାମ୍ମୁ କାଶ୍ମୀରର ସୋଫିଆନ୍ ଜିଲ୍ଲା ଅନ୍ତର୍ଗତ ହେନ୍ ସୀତାପୁରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଆଜି ସକାଳେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ସେହି ଅଞ୍ଚଳରେ ଆତଙ୍କବାଦୀ ରହିଥିବା ନେଇ ଗୁଇନ୍ଦା ତଥ୍ୟ ଆଧାରରେ ସୁରକ୍ଷାକର୍ମୀ ସେଠାରେ ଘେରାଉ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଆହୁରି ଦୁଇଜଣ ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ରିପୋର୍ଟ ପ୍ରସ୍ତୁତ ହେଲାବେଳକୁ ସେଠାରେ ଗୁଳି ବିନିମୟ ଜାରି ରହିଥିଲା ମୃତ ଆତଙ୍କବାଦୀଙ୍କ ପରିଚୟ ନେଇ ତଦନ୍ତ ଜାରି ରହିଛି ଭିପି ନାଇଡୁ ଭିଏତ୍ନାମ ଭିଏତ୍ନାମକୁ ଚାରିଦିନିଆ ଗସ୍ତରେ ଯାଇଥିବା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଗତକାଲି ହାନୋଇଠାରେ ପ୍ରଧାନମନ୍ତ୍ରୀ ଜୁଆନ୍ ଫୁକ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଦୁଇଦେଶ ମଧ୍ୟରେ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷାକୁ ନେଇ ଆଲୋଚନା ହେବା ସହ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ଉପରେ ଉଭୟ ନେତା ମତ ବିନିମୟ କରିଥିଲେ ଶ୍ରୀ ନାଇଡୁ ହିନ୍ଦୁ ଏବଂ ବୌଦ୍ଧ ସଂସ୍କୃତି ଉପରେ ପର୍ଯ୍ୟବେସିତ ଦୁଇଦେଶ ମଧ୍ୟରେ ପାରସ୍କରିକ ସହଯୋଗର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଭାରତୀୟ ଔଷଧ କମ୍ପାନିଗୁଡ଼ିକର ଭିଏତ୍ନାମରେ ବ୍ୟବସାୟ ପାଇଁ ପ୍ରଧାନମନ୍ତ୍ରୀ ଫୁକ୍ଙ୍କ ସହଯୋଗ କାମନା କରିଥିଲେ ଭାରତୀୟ ଔଷଧ କମ୍ପାନିଗୁଡ଼ିକ ପକ୍ଷରୁ ସେଠାରେ ଅଳ୍ପ ଖର୍ଚ୍ଚରେ ଅତ୍ୟାଧୁନିକ ଚିକିତ୍ସା ସେବା ଏବଂ ଔଷଧ ଯୋଗାଇଦେବା ପାଇଁ ଶ୍ରୀ ନାଇଡୁ ପ୍ରତିଶ୍ରତି ଦେଇଥିଲେ

ଆଜି ବେଙ୍ଗାଲୁରୁଠାରେ ଇସ୍ରୋର ଅଧ୍ୟକ୍ଷ କେଶିବନ୍ ଏହାକୁ ଉଦ୍ଘାଟନ କରିବେ

ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବସ୍ଟି ଗୋଟିଏ ଦୁଇଚକିଆ ଯାନ ସହ ଧକୁାକୁ ଏଡ଼ାଇବାକୁ ଯାଇ ଏସ୍ୟଭି ସହ ପିଟି ହୋଇଥିଲା ଏକ ବିବାହ ଉତ୍ସବରେ ଯୋଗଦେଇ ସଂପର୍କୀୟମାନେ ଏହି ବସ୍ରେ ଘରକୁ ଫେରୁଥିଲେ ବୋଲି ପୁଲିସ୍ କହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ନେଇ ଗଭୀର ଦ୍ରୁଃଖ ପ୍ରକାଶ କରିଛନ୍ତି ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବର୍ଷ୍ଣନା କରି ଶ୍ରୀ ମୋଦି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଏହି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପିଚିଦାୟରମ୍ଙ୍କ ପୁଅ କାର୍ତ୍ତି ଚିଦାୟରମ୍ ମଧ୍ୟ ଅଭିଯୁକ୍ତ ଅଛନ୍ତି

ପାକ୍ ସୁଟ୍ଆଉଟ୍ ପାକିସ୍ତାନର ବେଲୁଚିସ୍ତାନ ଅଞ୍ଚଳ ଅନ୍ତର୍ଗତ ବନ୍ଦର ସହର ଗ୍ୱାଦାରର ଏକ ପଞ୍ଚତାରକା ହୋଟେଲ୍ରେ ତିନିଜଣ ଆତଙ୍କବାଦୀ ପ୍ରବେଶ କରି ଆଖିବୁଜା ଗୁଳିଚାଳନା କରିଥିଲେ ପର୍ଲ କଣ୍ଟିନେଣ୍ଟାଲ୍ ନାମକ ହୋଟେଲ୍ରେ ଏହି ଆତଙ୍କବାଦୀ ଗତକାଲି ପ୍ରବେଶ କରିଥିଲେ ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସେହି ତିନିଜ୍ଞଣଙ୍କର ମୃତ୍ୟୁ ହୋଇଛି ଆତଙ୍କବାଦୀଙ୍କ ଗୁଳିମାଡ଼ରେ ହୋଟେଲରେ ରହୁଥିବା କିଛିଲୋକ ମଧ୍ୟ ଆହତ ହୋଇଛନ୍ତି ବେଲୁଚିସ୍ତାନ ଲିବରେସନ୍ ଆର୍ମି ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଆଫଗାନ କିଲ୍ଡ ଆଫଗାନିସ୍ଥାନରେ ସେଠାକାର ସଂସଦ ପାଇଁ କାମ କରୁଥିବା ଜଣେ ପୂର୍ବତନ ସାମ୍ଘାଦିକ କାବୁଲ୍ଠାରେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ବିଭିନ୍ନ ଟେଲିଭିଜନ ଚାନେଲ୍ଗୁଡ଼ିକରେ ଲୋକପ୍ରିୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସାମ୍ଭାଦିକ ମିନା ମଙ୍ଗଲ ସଂସଦର ସାଂସ୍କୃତିକ ଉପଦେଷ୍ଟା ଥିଲେ ତାଙ୍କର ହତ୍ୟା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ଏବଂ ତାଙ୍କୁ କାହିଁକି ହତ୍ୟା କରାଗଲା ସେ ସଂପର୍କରେ ଏପର୍ଯ୍ୟନ୍ତ କିଛି ସ୍ବଚନା ମିଳିନାହିଁ ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ ର ଫାଇନାଲ୍ ମ୍ୟାଚ୍ ଆଜି ହାଇଦ୍ରାବାଦ୍ର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ୟାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହେବ